ଫଳରେ ପ୍ରଥମାର୍ଦ୍ଧରେ ଆସିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇପାରି ନଥିଲା

ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝି ଏ ନେଇ ଉଦ୍ବେଗ ପ୍ରକାଶ କରି ପ୍ରଧାନମନ୍ତୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇନଥିବା ନେଇ ଅଭିଯୋଗ କରିଥିଲେ ଅନ୍ୟପକ୍ଷରେ କଂଗ୍ରେସ ସଦସ୍ୟ ସୁର ରାଉତରାୟ ବିଭିନ୍ତ ରାସ୍ତା ନିର୍ମାଣ ଯୋଜନାରେ ନିମୁମାନର କାମ ହୋଇଥିବା ଅଭିଯୋଗ କରିଥିଲେ

ଅନ୍ୟପକ୍ଷରେ ଦୁଇଜଣ ରୋଷେୟାଙ୍କୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି

ମୁଖ୍ୟତଃ ଯେଉଁମାନେ ସ୍ନାତକୋତ୍ତର ପଢ଼ିବା ପାଇଁ ସିଟ୍ ପାଉନାହାନ୍ତି ସେମାନେ ଏହି ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ

ଏହି ପ୍ରତିଷ୍ଠାନ ପ୍ରତି କେନ୍ଦ୍ରୀୟ ଅନୁଦାନ ବୃଦ୍ଧି ପାଇଁ ଦାବି କରାଯିବ ବୋଲି ସେ ନିଜ ବକ୍ତବ୍ୟରେ କହିଛନ୍ତି

ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ଘରେ କେହି ନିଆଁ ଲଗାଇ ଦେଇଥିଲା

ସେ ଟ୍ରକ୍ରୁ ଓହ୍ଲାଇ ତଳେ ଛିଡ଼ା ହୋଇଥିବା ବେଳେ ଲୋଡର ଆଘାତରେ ମୃତ୍ୟୁ ଘଟିଥିଲା

ପାଣିପାଗ ଦେଶର ବିଭିନ୍ମ ସ୍ଥାନରେ ମୌସୁମୀ ସକ୍ରିୟ ଥିବାବେଳେ ଓଡ଼ିଶାରେ ଏବେ ଦକ୍ଷିଣ ପଣ୍କିମ ମୌସୁମୀବାୟୁ ଦୁର୍ବଳ ରହିଛି

ଦେଶ ବିଦେଶର ବିଭିନ୍ନ ଦଳ ପହଞ୍ଚବାରେ ଲାଗିଛନ୍ତି

ପ୍ରଥମ ଦିନ ତିନୋଟି ଦଳର ପ୍ରତିଯୋଗିତା ଅନୁଷିତ ହେବ